ସେ କହିଛନ୍ତି ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ଟ୍ରମ୍ପ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଉଭୟ ଭାରତ ଓ ଆମେରିକା ଦ୍ୱିପାପକ୍ଷିକ ସମ୍ପର୍କକ୍ ବ୍ୟାପକ ବିଶ୍ୱ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପାଇଁ ନିଷ୍ପଭି ନେଇଛନ୍ତି ସେ କହିଛନ୍ତି ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଆବେଗ ହେଉଛି ଏହି ସ୍ୱତନ୍ତ୍ର ସମ୍ପର୍କର ମୂଳଦୁଆ ଆଜି ନୂଆଦିଲ୍ଲୀରେ ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ଫ୍ଙ୍କ ସହ ବ୍ୟାପକ ଆଲୋଚନା ପରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ହେଉଛି ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିଭିଭିକ ଭାଗିଦାରୀର ପ୍ରତିଫଳନ ଶ୍ରୀ ମୋଦୀ କହିଛନ୍ତି ଦୂଇ ଦେଶ ନିଶା କାରବାର ଚୋରା ଚାଲାଣ ରୋକିବା ଓ ଆତଙ୍କବାଦ ଦମନ କ୍ଷେତ୍ରରେ ନ୍ତନ ରଣକୌଶଳ ବିକଶିତ କରିବାକୁ ଚୂକ୍ତିବଦ୍ଧ ଏଥିସହ ଦୂଇ ଦେଶ ମଧ୍ୟରେ ଉର୍ଜା କ୍ଷେତ୍ରରେ ରଣନୀତି ଭିତ୍ତିକ ଭାଗିଦାରୀ ମଜବ୍ରତ ହେବାରେ ଲାଗିଛି ଏବଂ ଭାରତ ପାଇଁ ତେଳ ଓ ଗ୍ୟାସ୍ ଯୋଗାଇବା କ୍ଷେତ୍ରରେ ଆମେରିକା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ମୋଦୀ କହିଛନ୍ତି ସେ କହିଛନ୍ତି ଦ୍ୱିପାକ୍ଷିକ ବାଶିଜ୍ୟ କ୍ଷେତ୍ରରେ ଦୁଇ ଅଙ୍କବିଶିଷ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଗତ ତିନି ବର୍ଷ ମଧ୍ୟରେ ଏହା ଅଧିକ ସମତୁଲ ହୋଇପାରିଛି ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ମ୍ ଉଦ୍ବୋଧନ ଦେଇ କହିଛନ୍ତି ଭାରତ ଓ ଆମେରିକା ସେମାନଙ୍କ ନାଗରିକମାନଙ୍କୁ ମୌଳବାଦୀ ଇସଲାମୀୟ ସନ୍ତାସବାଦ ବିପଭିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ତିନି ବିଲିୟନ୍ ଡଲାର ପ୍ରତିରକ୍ଷା ସାମଗ୍ରୀ ଚୁକ୍ତି ସ୍ୱାକ୍ଷରିତ ହୋଇ ପ୍ରତରକ୍ଷା ଭାଗିଦାରୀକୁ ଆହୁରି ସମ୍ପ୍ରସାରିତ କରାଯାଇଛି

ଏହି ଅବସରରେ ଭାରତରେ ଆମେରିକା ଆନ୍ତର୍ଜାତିକ ଆର୍ଥିକ ବିକାଶ ସଂସ୍ଥାର ଏକ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ କରାଯିବ ବୋଲି ଶ୍ରୀ ଟ୍ରମ୍ପ୍ ଘୋଷଣା କରିବା ସହ ଆମେରିକା ଭାରତର ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି ଭାରତ ଆମେରିକା ସହ କେତେକ ନୃତନ ରାଜିନାମା ସ୍ୱାକ୍ଷର କରିଛି ଏଥିରେ ଡାକ୍ତରୀ ସାମଗ୍ରୀର ସ୍ୱରକ୍ଷା ଓ ମାନସିକ ସ୍ୱାସ୍ଥ୍ୟ ଏବଂ ଏଲ୍ଏନ୍ଜି ରପ୍ତାନୀ ପାଇଁ ଭାରତୀୟ ତୈଳ ନିଗମ ଓ ଏକସନ୍ ମୋବିଲ୍ ମଧ୍ୟରେ ବୁଝାମଣାପତ୍ର ଅନ୍ତର୍ଭୁକ୍ତ

ଆକି ସକାଳେ ଆମେରିକା ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନଠାରେ ଭବ୍ୟସ୍ୱାଗତ ଜ୍ଞାପନ କରାଯାଇଥିଲା ଏଫ୍ଏସ୍ ଇଣ୍ଡିଆ ଭାରତ କହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ ଭାରତ ଗସ୍ତ ଦ୍ୱାରା ଭାରତ ଆମେରିକା ମଧ୍ୟରେ ବ୍ୟାପକ ବିଶ୍ୱ ରଶନୀତିକ ଭାଗିଦାରୀ ମଜବୁତ ହୋଇଛି

ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କୀତ ଏକ ବ୍ୟାପକ ତଥା ପ୍ରୟୋଜନ ଭିତ୍ତିକ ଆଲୋଚନା ହୋଇଛି ଏବଂ ଏହି କ୍ଷେତ୍ରରେ ଦୁଇ ଦେଶ ଚୁକ୍ତିବଦ୍ଧ ହେବାକୁ ନିଷ୍ପଭି ନେଇଛନ୍ତି ଭାରତ ଓ ଆମେରିକା ମଧ୍ୟରେ କଥାବାର୍ତ୍ତା ସମୟରେ ଜାମ୍ମୁ କାଶ୍କୀର ପ୍ରସଙ୍ଗରେ ଆଲୋଚନା ସମ୍ପର୍କୀତ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ସଚିବ କହିଛନ୍ତି ଦୂଇ ନୃତନ କେନ୍ଦ୍ରଶାସିତ ଅଞ୍ଚଳର ସକରାତ୍ମକ ବିକାଶ ବିଷୟରେ ଆଲୋଚନାରେ ସ୍ଥାନ ପାଇଥିଲା

ନିର୍ବାଚନ କମିଶନ ଆଜି ଏନେଇଘୋଷଣା କରିଛନ୍ତି କେତେକ ରାଜ୍ୟସଭା ସଦସ୍ୟ ଅବସର ନେଉଥିବାରୁ ଚଳିତବର୍ଷ ଏପ୍ରିଲ୍ ମାସରେ ଏହିସବୁ ଆସନ ଖାଲି ପଡ଼ିବ

ଯେଉଁ ପ୍ରମୁଖ ନେତାମାନେ ଏପ୍ରିଲ୍ ମାସରେ ଅବସର ନେଉଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଶରଦ ପାୱାର କେନ୍ଦ୍ରମନ୍ତ୍ରୀ ରାମଦାସ ଅଥାଓ୍ବାଲେ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରା ଦିଗବିଜୟ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍

ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ସୁରକ୍ଷାବଳ ମୁତ୍ୟନ କରାଯାଇଛି ନାଗରିକତା ସଂଶୋଧନ ଆଇନ୍କୁ ନେଇ ଜାତୀୟ ରାଜଧାନୀ ଉତ୍ତରପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା ପାଇଁ ଅନୁଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ ଶ୍ରୀ ଶାହା ଦଳମତରୁ ଉର୍ଦ୍ଧ୍ୱରେ ରହି ସମସ୍ତ ରାଜନୈତିକ ଦଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିବା ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି ଏଥସହ ଗୁଜବ ପ୍ରଚାର ନ କରିବା ପାଇଁ ନିବେଦନ କରିବା ସହିତ ଲୋକଙ୍କ ମନରୁ ଭୟର ବାତାବରଣ ଦୂର କରିବା ଓ ଗୁଜବ ରୋକିବା ପାଇଁ ରାଜନୈତିକ ଦଳର ସେ ସହଯୋଗ କାମନା କରିଛନ୍ତି ସେହିପରି ସାଧାରଣ ଲୋକ ଏବଂ ଗଣମାଧ୍ୟମକୁ ଗୁଜବ ପ୍ରଚାର ରୋକିବା ଦିଗରେ ଗମ୍ଭୀରତାର ସହ କାର୍ଯ୍ୟ କରିବା ପାଇଁ ସେ ନିବେଦନ କରିଛନ୍ତି ବରିଷ୍ଣ ପୁଲିସ୍ ଅଧିକାରୀମାନଙ୍କୁ ନିୟନ୍ତ୍ରଣକକ୍ଷରେ ଅବସ୍ଥାପିତ କରି ଗୁଜବ ପ୍ରଚାରକୁ ରୋକିବା ଦିଗରେ ତୁରନ୍ତ କାର୍ଯ୍ୟ କରିବାକୁ ଶ୍ରୀ ଶାହା ଦିଲ୍ଲୀ ପୁଲିସ୍ କମିଶନରଙ୍କୁ କହିଛନ୍ତି ନାଗରିକତା ସଂଶୋଧନ ଆଇନ୍ ସମ୍ପର୍କରେ ସୁପ୍ରିମ୍କୋର୍ଟରେ ଶୁଣାଣି ହେବାକୁ ଥିବାରୁ ଦିଲ୍ଲୀର ସୀମାବର୍ତ୍ତୀ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆଣା ସୀମାରେ ଗତ ତିନି ଦିନ ଧରି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ରାଜନୈତିକ ଦଳର ନେତାମାନେ ଉତ୍ତେଜନାମୂଳକ ଭାଷଣ ଓ ବିବୃତ୍ତି ନ ଦେବାକୁ ଶ୍ରୀ ଶାହା ନିବେଦନ କରିଛନ୍ତି ଏହି ଦଙ୍ଗା ସ୍ୱଚ୍ଛାକୃତ ଭାବେ ହୋଇଥିବା ଶ୍ରୀ ଶାହା ଅନୁଭବ କରୁଛନ୍ତି ବୋଲି କହିଛନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୁଲିସ୍ ଧୈର୍ଯ୍ୟ ଓ ସାହସର ସହ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ବୈଠକ ପରେ ଗଣମାଧ୍ୟମକୁ ସ୍ବଚନା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଏହି ବୈଠକ ବେଶ୍ ସକରାତ୍କକ ଥିଲା ଏବଂ ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଦଳ ନିଷ୍କଭି ନେଇଛନ୍ତି ଅନ୍ୟ ପକ୍ଷରେ ଦିଲ୍ଲୀ ଉପରାଜ୍ୟପାଳ ଏବଂ ପୁଲିସ୍ କମିଶନର ଅମ୍ବଲ୍ୟ ପଟ୍ଟନାୟକ ଗତକାଲି ପ୍ରାଣ ହରାଇଥିବା ଦିଲ୍ଲୀ ପୁଲିସର ହେଡ୍ କନେଷ୍ଟବଳଙ୍କୁ ଶ୍ରଦ୍ଧାଞ୍ଚଳୀ ଜଣାଇଛନ୍ତି

ଦିଲ୍ଲୀ ପୁଲିସ୍ର କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି ଆସନ୍ତା ଶୁଣାଣି ଦିନ କେସ୍ ଡାଏରି ସହିତ ଦିଲ୍ଲୀ ପୁଲିସ୍କୁ ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯେଉଁଥିରୁ ତଦନ୍ତ ପ୍ରକ୍ରିୟା ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ବେଆଇନ୍ ପ୍ରବେଶ ଏବଂ ଛାତ୍ରମାନଙ୍କ ଉପରେ ଲାଠି ଚାର୍ଜ ଘଟଣା ସମ୍ପର୍କରେ ଜଣାପଡ଼ିବ ଅଭିଯୁକ୍ତମାନଙ୍କ ଉପରେ କାର୍ଯ୍ୟାନ୍ରଷ୍ଠାନ ନିଆଯିବା ପୂର୍ବର୍ ଘଟଣାର ପ୍ରକୃତ ତଦନ୍ତ ଏବଂ ତଦନ୍ତ ସମ୍ଭନ୍ଧୀୟ ରିପୋର୍ଟ ଅଦାଲତରେ ଉପସ୍ଥାପନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ଖେଲୋଇଣ୍ଡିଆ ଓଡ଼ିଶାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟ ପୁରୁଷ ତୀରନ୍ଦାକି ଓ ମହିଳା ତୀରନ୍ଦାଜି ଉଭୟ ବର୍ଗରେ ଦୁଇଟି ସ୍ୱର୍ଷ୍ଣ ପଦକ ହାସଲ କରିଛି ପୁରୁଷ ତୀରନ୍ଦାକି ପ୍ରତିଯୋଗୀତାରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ରେରପ୍ୟ ପଦକ ହାସଲ କରିଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବ୍ରୋଞ୍ଜ ପଦକ ହାସଲ କରିଛି ସେହିଭଳି ମହିଳା ତୀରନ୍ଦାଜି ପ୍ରତିଯୋଗୀତାରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ରୌପ୍ୟ ଓ ଅମ୍ରିତସରର ଗୁରୁନାନକ ଦେବ ବିଶ୍ୱବିଦ୍ୟାଳୟ ବ୍ରୋଞ୍ଜ ପଦକ ହାସଲ କରିଛି

ଜୁଲାଇ ମାସରେ ଏହି କ୍ରୀଡ଼ା ପ୍ରତିଯୋଗୀତା ଅନ୍ଦ୍ରଷ୍ଠିତ ହେବାକୃ ଥିବା ବେଳେ ମଇ ମାସ ସୁଦ୍ଧା ଆହୁରି ଅଧିକ ଖେଳାଳି ଏଥିପାଇଁ ଯୋଗ୍ୟତା ହାସଲ କରିବେ